ତାମିଲନାଡୁ ମଦୁରାଇଠାରେ ଶ୍ରୀ ମୋଦି ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏଆଇଆଇଏମସିର ଭିଭିପ୍ରସ୍ତର ସ୍ଥାପନ କରିବେ ସେହିପରି ସରକାରଙ୍କ ଉନ୍ନୀତକରଣ ପ୍ରକଳ୍ପର ଅଂଶସ୍ୱରୂପ ମଦୁରାଇରେ ରାଜାଜ୍ଞାୀ ମେଡିକାଲ କଲେଜ ଏବଂ ତାଞ୍ଜାଭୁର ଓ ତିରୁନେଲଭେଲ ମେଡିକାଲ କଲେଜଠାରେ ସୁପର ସେଶାଲିଟି ବ୍ଲକର ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳର କୋଚିକୁ ଯାଇ ଭାରତ ପ୍ରେଟ୍ରୋଲିୟମ ନିଗମର ସମନ୍ୱିତ ରିଫାଇନାରୀ ପରିବର୍ଦ୍ଧିତ ପ୍ରକଳ୍ପକୁ କାତି ଉଦ୍ଦେଶ୍ୟରେ ଉସର୍ଗ କରିବେ ଏବଂ ସେହି ସ୍ଥାନରେ ପେଟ୍ରୋ କେମିକାଲ କମ୍ପ୍ଲେକ୍ସର ମଧ୍ୟ ଶିଳାନ୍ୟାସ କରିବେ କୋଚିଠାରେ ମଧ୍ୟ ଭାରତୀୟ ତୈଳ ନିଗମର ଏଲପିଜି ବଟଲି ପ୍ଲାଷ୍ଟର ଭଣ୍ଣାର ପାତ୍ରର ମଧ୍ୟ ଉଦ୍ଘାଟନ କରିବେ

ଏହା ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର ଦ୍ୱାରା ପ୍ରସାରଣ କରାଯିବ ଏହି କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ଆକାଶବାଣୀ ଦୂରଦର୍ଶନର ସମ୍ବାଦ ପ୍ରଭାଗର ୟୁ ଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ହେବ

ଆକାଶବାଣୀ କରିଆରେ ଏହି କାର୍ଯ୍ୟକ୍ରମର ହିନ୍ଦି ଭାଷାରେ ପ୍ରସାରଣର ଠିକ୍ ପରେ ପରେ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରିତ ହେବ

ଇଣ୍ଡିଆ ଶ୍ରୀଲଙ୍କା ଶ୍ରୀଲଙ୍କା ସରକାର କହିଛନ୍ତି ଗତ କିଛିବର୍ଷ ମଧ୍ୟରେ ଭାରତ ଓ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ବୃଦ୍ଧି ଘଟିଛି ଶ୍ରୀଲଙ୍କାର ପେଟ୍ରୋଲିୟମ ବିକାଶ ଓ ରାଜପଥ ମନ୍ତ୍ରୀ କବୀର ହାସିନ୍ କହିଛନ୍ତି ଶୀଲଙ୍କ୍ରା ଆସ୍ରଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ସେ କହିଛନ୍ତି ଦୁଇଦେଶ ମଧ୍ୟରେ ଯୋଗାଯୋଗ କ୍ଷେତ୍ରରେ ଉନ୍ତି ଯୋଗ୍ରୁଁ ଏହା ସମ୍ଭବ ହୋଇପାରିଛି

ଦୁଇଦେଶ ମଧ୍ୟରେ ଆର୍ଥକ ଏବଂ ବାଶିଜ୍ୟିକ କାରବାର କ୍ଷେତ୍ରରେ ଅଧିକ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଭାରତ ସରକାରଙ୍କର ଦ୍ୱାରା ଦିଆଯାଉଥିବା ବିଭିନ୍ନ ବୃତ୍ତି ଦ୍ୱାରା ଶ୍ରୀଲଙ୍କାର ଶହ ଶହ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ବୋଲି ସେ କହିଚ୍ଛନ୍ତି

ଟ୍ରିଇଟ୍ ଯୋଗେ ଶ୍ରୀ ଓଲି କହିଛନ୍ତି ସାଧାରଣତନ୍ତ୍ର ଦିବସର ଶ୍ରଭ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତର ଜନସାଧାରଣଙ୍କୁ ଅଭିନନ୍ଦନ କଣାଇବାକୁ ଚାହାଁନ୍ତି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସୁଖ ସମୃଦ୍ଧି ଓ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଭାରତର ଲୋକମାନଙ୍କ ଶାନ୍ତି ପ୍ରଗତି ଓ ସମୃଦ୍ଧି କାମନା କରିଛି ସାଧାରଣତନ୍ତ୍ର ଦିବସ ଅବସରରେ ନେପାଳର ଉପରାଷ୍ଟ୍ରପତି ନନ୍ଦବାହାଦୁର ପୁନ୍ ଭାରତ ନେପାଳ କୁଟନୈତିକ ସମ୍ପର୍କର ସାତ ଦଶନ୍ଧି ଉପରେ ଏକ ପୁସ୍ତକ ଉନ୍ଜୋଚନ କରିଛନ୍ତି

ବରିଷ୍ଣ ରାଜନେତା କୃଟନୈତିଜ୍ଞ ଏବଂ ସମାଜର ବିଭିନ୍ନ ବର୍ଗର ଏକ ହଜାରରୁ ଅଧିକ ବ୍ୟକ୍ତି ଏହି ଉହବରେ ଯୋଗଦେଇଥିଲେ ପୂର୍ବରୁ ସକାଳେ ରାଷ୍ଟ୍ରଦୁତ ଶ୍ରୀପୁରୀ ଭାରତ ଦୃତାବାସଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଭାରତପର୍ବ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରଦର୍ଶିତ କରୁଥିବା ଭାରତପର୍ବର ଚତୁର୍ଥ ସଂସ୍କରଣ ଗତକାଲିଠାରୁ ଦିଲ୍ଲୀର ଲାଲକିଲ୍ଲାଠାରେ ଆରମ୍ଭ ହୋଇଛି

ପିଏମ ଇଣ୍ଟରଭ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ଷ୍ଟାର୍ଟ ଅପ ଉପଯୋଗୀ ପରିବେଶକୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ସରକାର ଷ୍ଟାର୍ଟ ଅପ ଇଣ୍ଡିଆ ଏବଂ ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏକ ସମ୍ଭାଦ ଓ୍ବେବସାଇଟ୍ ସହିତ ସାକ୍ଷାତକାରରେ ଶ୍ରୀ ମୋଦି କହିଛନ୍ତି ଯଦି ଭାରତ ଆଜି ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଷ୍ଟାର୍ଟ ଅପ୍ ଅନୁକୁଳ ପରିବେଶ ସୃଷ୍ଟି କରିପାରିଛି ତେବେ ଏହାର ପଛରେ ରହିଛି ଦେଶବାସୀ ବିଶେଷକରି ଯୁବାପୀଢି ଯେଉଁମାନଙ୍କର ଶକ୍ତି ଏବଂ ଅଭିନବତା ବିଶ୍ୱମାନଚିତ୍ରରେ ଦେଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନିୟାମକ ପଦ୍ଧତି ଗୁଡିକୁ ଶୃଖଳିତ କରିବା ସହିତ ଷ୍ଟାର୍ଟ ଅପର ସଂଜ୍ଞାରେ ସଂଶୋଧନ କରି ଏହାର ପ୍ରୋସାହନ ପାଇଁ ଟିକସ ହାର ହ୍ରାସ ଏବଂ କରଛାଡ ଭଳି ପଦକ୍ଷେପମାନ ଗ୍ରହଣ କରିଛନ୍ତି ଶ୍ରୀମୋଦି କହିଛନ୍ତି ନବଭାରତ ସର୍ତକତା ଭିତ୍ତିକ ନୁହେଁ ବର ଏହା ଆକାଂକ୍ଷା ଏବଂ ସୁଯୋଗ ତଥା ନିୟମ ଭିତ୍ତିକ ଶାସନ ପ୍ରଣାଳୀ ସେ କହିଛନ୍ତି ଗ୍ରାମୀଣ ବିଦ୍ୟୁତକରଣ ଏବଂ ଗ୍ରାମାଞ୍ଚଳରେ ସଡକ ନିର୍ମାଣ ର ଲକ୍ଷ୍ୟ ହାସଲ କ୍ଷେତ୍ର ସମେତ ଏନଡିଏ ସରକାରଙ୍କର ବିଭିନ୍ନ କାର୍ଯ୍ୟରେ ଏହାର ଝଲକ ଦେଖିବାକୁ ମିଳିବ ଶ୍ରୀମୋଦୀ ଯୁବାପୀଢିଙ୍କୁ ପ୍ରଶଂସା କରି କହିଛନ୍ତି ଭାରତର ଯୁବକଯୁବତୀମାନେ ଦେଶ ଏବଂ ଦେଶ ବାହାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି

ଭାରତୀୟ ରେଳବାଇର କ୍ୟାଟୋରିଙ୍ଗ ଏବଂ ଟୁରିକିମ୍ କର୍ପୋରେସନ ଦ୍ୱାରା ଏହି ସାମନ୍ତ ଏକ୍୍ପପ୍ରେସର ଚଳାଚଳ ଦାୟିତ୍ୱ କରିବ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଭାରତରତ୍ନ ଡକୁର ଆମ୍ବେଦକରଙ୍କ ସ୍କୁତିରେ ଆଇଆରସିଟିସି ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ ସାମନ୍ତ ଏକୁପ୍ରେସ ଚଳାଚଳ କରାଉଛି ଯାହା ଆୟେଦକର ଓ ଗୌତମ ବୁଦ୍ଧଙ୍କ ଜୀବନୀ ସହିତ ସଂଯୁକ୍ତ ସ୍ଥାନଗୁଡିକୁ ଦେଇ ଯାତ୍ରା କରିବ ଏହି ଟ୍ରେନ ମୁମ୍ବାଇର ଚୈତ୍ୟଭୂମି ଇଣ୍ଡୋରର ମୋହୁ ଗୟାର ବୋଧଗୟା ବାରଣାସୀର ସାରନାଥ ନୌତନୁୱା ଗୌରଖପୁରର କୃଷିନଗର ନାଗପୁରର ଦିକ୍ଷାଭୂମି ତଥା ଗୌତମବୁଦ୍ଧ ଓ ଆୟେଦକରଙ୍କ ଜୀବନୀ ସହିତ ଯୋଡି ହୋଇଥିବା ସମସ୍ତ ସ୍ଥାନ ଦେଇ ଯାତ୍ରା କରିବ

ଏଥିରେ ରହିବା ପରିବହନ ତଥା ଖାଇବା ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଅଛି

ମିନାସ କେରାଇଓ୍ର ବେଲୋ ହୋରିଜେଣ୍ଟସ୍ଥିତ ଭାଲେ ଖଣି ଅଞ୍ଚଳରେ ଗତ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି ଉଦ୍ଧାର କାର୍ଯ୍ୟରେ ବହୁ ସଂଖ୍ୟକ ହେଲିକପୁର ନିୟୋଜିତ କରାଯାଇଛି

ଜେକେ ହାଇଓେ ସାନି ତୁଷାରପାତ ଯୋଗୁଁ କ୍ରାମ୍ଗୁ ଶ୍ରୀନଗର ଜାତୀୟ ରାଜପଥକୁ ପୁନର୍ବାର ଖୋଲିବା ପାଇଁ କର୍ତ୍ତପକ୍ଷଙ୍କ ଉଦ୍ୟମ ବାଧାପ୍ରାପ୍ଟ ହୋଇଛି ଜାମ୍ପ ଶ୍ରୀନଗର ଜାତୀୟ ରାଜପଥ କ୍ରମାନ୍ୱୟରେ ଷଷ୍ଠ ଦିନ ପାଇଁ ବନ୍ଦ ରହିଛି

ବ୍ୟାଡମିଣ୍ଟନ ସାଇନା ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲରେ ଭାରତର ଅଗ୍ରଣୀ ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲ ଅଲିମ୍ପିକିଚାମ୍ପିୟନ କାରେଲିନା ମାରିନଙ୍କୁ ଭେଟିବେ

ସାଇନା ଏକମାତ୍ର ଭାରତୀୟ ଖେଳାଳିଭାବେ ଏହି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଛନ୍ତି ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଅଲିମ୍ପିକ ରୌପ୍ୟପଦକ ବିଜୟିନୀ ପିଭି ସିନ୍ଧୁ ଏବଂ କିଦାଧି ଶ୍ରୀକାନ୍ତ ଶୁକ୍ରବାରଦିନ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରେ ବିଦାୟ ନେଇଛନ୍ତି